ଓଡ଼ିଶା ଗସ୍ତରେ ଆସିଥିବା କେଦ୍ କୋଇଲା ଖଣି ଓ ସଂସଦୀୟ ବ୍ୟାପାର ମନ୍ତୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି

ତେବେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର କେତେକ ଆଇନକୁ ସଂଶୋଧନ କରିବେ ବୋଲି ଜଣାପଡ଼ିଛି ବିଶେଷକରି ଓଡ଼ିଶାରେ ସ୍ୱତନ୍ଦ୍ ଭାବେ ଲୁହାପଥର ଉତ୍ତୋଳନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ ସରକାର ପଦକ୍ଷେପ ନେଉଛନ୍ତି ବୋଲି କେନ୍ଦ୍ରମନ୍ତୀ ଶ୍ରୀ ଯୋଶୀ କହିଛନ୍ତି ଦୁଇଟି ଖଶିକୁ ଓଡ଼ିଶା ଖଶି ନିଗମକୁ ଦେବା ସଂକ୍ରାନ୍ଡ ପ୍ରସ୍ତାବକୁ କେନ୍ଦର ଅନୁମୋଦନ ମିଳିଛି ସେହିପରି ରାଜ୍ୟ ସରକାରଙ୍କର ଅନୁରୋଧକ୍ରମେ ଓଡ଼ିଶା ଖଣିଜ ଉଉୋଳନ ନିଗମକ୍ ମଧ୍ଧ ଆଉ ଏକ ଖଶି ଦେବା ପ୍ରସ୍ତାବକୁ ମଂକୁରୀ ମିଳିଛି ବୋଲି କେନ୍ଦ୍ରମନ୍ତୀ କହିଚ୍ଚନ୍ତି

ଏପରିକି ଶନିବାର ଓ ରବିବାର ଦିନ ମଧ ବିଦ୍ୟାଳୟ ବନ ହେବ ନାହିଁ ବୋଲି ନିଷ୍ବଭି ନିଆଯାଇଛି

ଇତିମଧ୍ଧରେ ସମସ୍ତ ବିଦ୍ୟାଳୟକୁ ବିଶୋଧନ କରାଯାଇଛି ସେହିଭଳି ରାଜ୍ୟରେ ଆଜିଠାରୁ ସିନେମା ହଲ୍ଗ୍ରଡିକ ଖୋଲିବ ବୋଲି ଜଶାପଡିଛି

ତେବେ ଆକିଠାରୁ ଅଧିଷାତ୍ରୀ ଦେବୀ ମା' କଟକ ଚଣ୍ଡୀଙ୍କ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯିବ ବୋଲି ସ୍ଚନା ମିଳିଛି